ପିଏମ୍ ୱେଲ୍ଫେୟାର ସ୍କିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ଅର୍ଥନୈତିକ ବିକାଶରେ ଗୃହପାଳିତ ପ୍ରାଣୀ ଓ ପରିବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବାରୁ ଅର୍ଥ ବ୍ୟବସ୍ଥା ଓ ପ୍ରକୃତି ସହ ତାଳମେଳ ଜରିଆରେ ଏକ ମଜବୁତ୍ ନୂଆ ଭାରତ ଗଠନ ଦିଗରେ ସରକାର ଆଗେଇ ଚାଲିଛନ୍ତି ଉତ୍ତର ପ୍ରଦେଶର ମଥୁରାଠାରେ କେତେକ ନୂଆ ଯୋଜନାର ଶୁଭାରିୟ କରି ଶ୍ରୀ ମୋଦି କହିଛନ୍ତି ସ୍ୱଚ୍ଛ ଭାରତ ଜଳଜୀବ ମିଶନ ଏବଂ ଅନ୍ୟାନ୍ୟ କୃଷି ଓ ପଶୁପାଳନ ସମ୍ପର୍କିତ ଯୋଜନାଗୁଡ଼ିକ ଆର୍ଥକ ବ୍ୟବସ୍ଥାରେ ସାମିଲ୍ କରାଯାଇଛି

ଶ୍ରୀ ମୋଦି କହିଛନ୍ତି ଦେଶର ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ପରିବ୍ୟାପ୍ତ କରିବାପାଇଁ ନବୀନତା ଓ ନୂଆ କାରିଗରି ବିଦ୍ୟାର ଆବଶ୍ୟକତା ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଷ୍ଟାର୍ଟଅପ୍ ପାଇଁ ଦେଖାଦେଉଥିବା ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବା ସକାଶେ ଗ୍ରାମାଞ୍ଚଳରୁ ଅଭିନବତା ଆରମ୍ଭ ହୋଇଛି

ଏହି ଅଭିଯାନକୁ ଆଗେଇ ନେବାପାଇଁ ଶ୍ରୀ ମୋଦି ଗ୍ରାମାଞ୍ଚଳରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷୀ ନାଗରିକ ସମାଜ ସାମାଜିକ ସଙ୍ଗଠନ ଯୁବ ସଙ୍ଗଠନ ମହିଳା ସଂଘ କ୍ଲବ୍ ବିଦ୍ୟାଳୟ ମହାବିଦ୍ୟାଳୟ ସରକାରୀ ଏବଂ ବେସରକାରୀ ପ୍ରତିଷାନଗୁଡ଼ିକୁ ଆହ୍ୱାନ ଜଣାଇଛନ୍ତି ଉତ୍ତର ପ୍ରଦେଶର ମଥୁରାରୁ ଗୃହପାଳିତ ପଶୁମାନଙ୍କର ଫାଟୁଆ ଓ ମୁହଁ ରୋଗ ଆଦି ଦୂରୀକରଣ ପାଇଁ ସେ ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଛନ୍ତି

ବିହାରର ପାଟନାଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ଏହି ନିୟମ ଅଧୀନରେ ଖାଉଟିମାନଙ୍କ ସୁରକ୍ଷା ପାଇଁ ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷଙ୍କୁ ଶକ୍ତିଶାଳୀ କରାଯିବ ସେ କହିଛନ୍ତି ଏହି ନ୍ନଆ ଆଇନ ଅଧୀନରେ କିଶି ସାରିଲା ପରେ ଆଗରୁ ଉପଭୋକ୍ତାମାନେ ଅଭିଯୋଗ କରୁଥିଲେ କିନ୍ତୁ ବର୍ତ୍ତମାନ କିଶିବା ପୂର୍ବରୁ ମଧ୍ୟ ସେମାନେ ଅଭିଯୋଗ କରିପାରିବେ

ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଶ୍ରୀ ମିଶ୍ରଙ୍କ ନିଯୁକ୍ତିକୁ କ୍ୟାମିନେଟ୍ କମିଟି ଅନୁମୋଦନ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରୁ ଇସ୍ତଫା ଦେଇଥିବା ନୂପେନ୍ଦ୍ର ମିଶ୍ରଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି ଗୋଭ୍ଟ୍ ଇନ୍ନୋଭେସନ୍ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଗବେଷଣା ଓ ଅଭିନବତା କରିଆରେ ସମସ୍ୟାଗୁଡ଼ିକର ସମାଧାନ ପନ୍ଥା ଖୋଜି ବାହାର କରିବାପାଇଁ ଯୁବକମାନଙ୍କୁ ପରାମର୍ଶ ଦେଇଛନ୍ତି ଅଭିନବତା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ବିଷୟ ଉଲ୍ଲେଖ କରି ଶ୍ରୀ ନିଶଙ୍କ କହିଛନ୍ତି ନବୀନତା ହେଉଛି ଦେଶର ସର୍ବାଙ୍ଗୀନ ଉନ୍ନତିର ଚାବିକାଠି ଆଜି ନୂଆଦିଲ୍ଲୀରେ ତାଙ୍କ ମନ୍ତ୍ରଣାଳୟର ଅଭିନବତା ସେଲ୍ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ସେ ଏହା କହିଛନ୍ତି ଜେକେ ଟେରରିଷ୍ଟ କିଲ୍ଡ୍ ଉତ୍ତର କାଶ୍କୀରର ସୋପୋର ଅଞ୍ଚଳରେ ଆଜି ସକାଳେ ନିରାପତ୍ତା ବାହିନୀ ସହ ସଂଘର୍ଷରେ ଲସ୍କରେ ତୋୟବାର ଜଣେ ସ୍ଥାନୀୟ ସନ୍ତାସବାଦୀ ପ୍ରାଣ ହରାଇଛି ଜଣେ ପ୍ରଲିସ୍ ଅଧିକାରୀ କହିଛନ୍ତି ଗତ ଶ୍ରକ୍ରବାର ଦିନ ଡାଙ୍ଗରପୋରା ସୋପର ଅଞ୍ଚଳର ନୂରବାଗ ଅଞ୍ଚଳରେ ଫଳଚାଷୀମାନଙ୍କ ଉପରେ ଆକ୍ରମଣ କରିଥିଲା ସେଠାରେ ସନ୍ତାସବାଦୀ ଲୁଚି ରହିଥିବାର ବିଶେଷ ସୃତ୍ରରୁ ଖବର ପାଇଲା ପରେ ନିରାପତ୍ତା ବାହିନୀ ସେହି ଅଞ୍ଚଳକୁ ଘେରାଉ କରିଥିଲା ସନ୍ତାସବାଦୀ ଲୁଚି ରହିଥିବା ସ୍ଥାନ ଆଡ଼କୁ ଯବାନମାନେ ନିକଟତର ହେବାରୁ ସେ ହାତବୋମା ଫିଙ୍ଗିଥିଲା ଫଳରେ ଯବାନମାନେ ଗୁଳି ଚାଳନା କରିଥିଲେ ଓ ଘଟଣାସ୍ଥଳରେ ତା'ର ମୃତ୍ୟୁ ଘଟିଥିଲା ହାତବୋମା ବିସ୍ଫୋରଣରେ ଆହତ ହୋଇଥିବା ଦୁଇ ଜଣ ଯବାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ମୂତ ସନ୍ତାସବାଦୀର ନାମ ଅସିଫ୍ ଭଟ୍ଟ ଏବଂ ସନ୍ତ୍ରାସବାଦୀ ସାଜଦ୍ ମୀର୍ ଓରଫ୍ ହାଇଦରର ସେ ସହଯୋଗୀ ବୋଲି ପ୍ରଲିସ୍ କହିଛି ପ୍ରେଜ୍ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଭାରତ ଅଭିବୃଦ୍ଧି ଓ ନିରନ୍ତରତା ପ୍ରତି ପ୍ରତିଶ୍ରତିବଦ୍ଧତା ଏବଂ ଆଇସ୍ଲ୍ୟାଣ୍ଡର ମଜବୁତ୍ ବ୍ୟାବସାୟିକ ଢାଞ୍ଚା ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କକୁ ସୁଦୃତ୍ କରିଛି ଆକି ରେକ୍ଜାଭିକ୍ଠାରେ ଆଇସ୍ଲ୍ୟାଣ୍ଡ ଭାରତ ବ୍ୟାବସାୟିକ ଫୋରମ୍ରେ ଉଦ୍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ କହିଛନ୍ତି ଦୁଇ ଦେଶ ମଧ୍ୟରେ ଫାର୍ମାସି ସ୍ୱାସ୍ଥ୍ୟସେବା ଜୈବ କାରିଗରି ବିଦ୍ୟା ଏବଂ ଅର୍ଥ ଓ ପର୍ଯ୍ୟଟନ କ୍ଷେତ୍ରରେ ସହଭାଗିତା ପରିବ୍ୟାପ୍ତ କରାଯାଇପାରିବ ବିଶ୍ୱରେ ଭାରତ ଦ୍ୱିତୀୟ ସର୍ବବୃହତ୍ ଖାଦ୍ୟ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବା କଥା ଦର୍ଶାଇ ଶ୍ରୀ କୋବିନ୍ଦ ଭାରତୀୟ ଖାଦ୍ୟର ବିକ୍ରୟ ପାଇଁ ଅତ୍ୟାଧୁନିକ ପରିବହନ ଓ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଏବଂ କାରିଗରି ବିଦ୍ୟାର ଉପଯୋଗ କରିବାକୁ ଆଇସ୍ଲ୍ୟାଣ୍ଡ୍କୁ ଆମନ୍ତ୍ରଣ କରିଛନ୍ତି

ଭାରତୀୟ ଶିଳ୍ପ ମହାସଂଘ ଓ ଆଇସ୍ଲ୍ୟାଣ୍ଡ୍ ବାଶିଜ୍ୟ ଶିଳ୍ପ ମହାସଂଘ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ଏହି ଅବସରରେ ଆଇସ୍ଲ୍ୟାଣ୍ଡ ରାଷ୍ଟ୍ରପତି କୋହନ୍ସୋନ୍ ସେଠାରେ ଉପସ୍ଥିତ ଥିଲେ ପିଏମ୍ ଟେରର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସନ୍ତାସବାଦ ବିଶ୍ୱ ପ୍ରତି ବିପଦ ସୃଷ୍ଟି କରିଛି ଯାହାର ଚେର ବହୁତ ଲମ୍ବା ଏବଂ ଏହା ଆମ ପଡ଼ୋଶୀ ଦେଶରେ ମଜବୁତ୍ ହୋଇଛି ଶ୍ରୀ ମୋଦି କହିଛନ୍ତି ଯେକୌଣସି ଆହ୍ୱାନର ମୁକାବିଲା କରିବାପାଇଁ ଦେଶ ପ୍ରସ୍ତୁତ ଅଛି ଉତ୍ତର ପ୍ରଦେଶର ମଥୁରାରେ ଏକ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସନ୍ତାସବାଦ ବିଶ୍ୱସ୍ତରରେ ଏକ ସମସ୍ୟା ଭାବେ ଉଭାହୋଇଛି ଏବଂ ସୀମା ସରହଦ ଡେଇଁ ଆଦର୍ଶର ରୂପ ନେଇଛି

ସେହି ଆକ୍ରମଣ ସନ୍ତାସବାଦ ବିରୋଧରେ ବିଶ୍ୱସରୀୟ ସଂଗ୍ରାମକୁ ଆଗେଇ ନେଉଥିବା ଏବଂ ଭାରତ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ସନ୍ତାସବାଦ ବିରୋଧରେ ସଂଗ୍ରାମ ସଂକ୍ରାନ୍ତରେ ଆମେରିକା ପକ୍ଷରୁ ଆଜି ଏକ ନ୍ତଆ କାର୍ଯ୍ୟକାରୀ ନିର୍ଦ୍ଦେଶନାମା କାରି କରାଯାଇଛି ଯାହା ସନ୍ତାସବାଦୀମାନଙ୍କୁ ଦମନ ଏବଂ ସନ୍ତାସବାଦୀ କାର୍ଯ୍ୟକଳାପ ପାଇଁ ଅର୍ଥ ପ୍ରଦାନ କରୁଥିବା ସମ୍ଭହକୁ ଦମନ କରିବା ଦିଗରେ ଆମେରିକାର କ୍ଷମତା ବୃଦ୍ଧି କରିବ

ସରକାରଙ୍କ ନିର୍ଦ୍ଦେଶନାମା କାରି ହେବା ପରେ ସେହି ଅଞ୍ଚଳରେ ସିମ୍କାର୍ଡ଼ ବିକ୍ରିକୁ ବନ୍ଦ୍ ରଖାଯାଇଛି

ଦିଲ୍ଲୀ ବୁକ୍ ଫେୟାର୍ ଦିଲ୍ଲୀ ପୁସ୍ତକମେଳା ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆଜି ଆରମ୍ଭ ହୋଇଛି ଏହି ପାଞ୍ଚଦିନିଆ ବାର୍ଷିକ ପୁସ୍ତକମେଳାରେ ଅନେକ ପ୍ରକାଶକ ଖୁଚରା ବିକ୍ରେତା ଓ ପ୍ରସ୍ତକପ୍ରେମୀମାନଙ୍କ ଏକାଠି କରିବାପାଇଁ ସ୍ରଯୋଗ ସୃଷ୍ଟି କରିଥାଏ ସ୍ବଚନା ଓ ପ୍ରସାରଣ ସଚିବ ଅମିତ୍ ଖାରେ ପ୍ରସ୍ତକମେଳାକୃ ଉଦ୍ଘାଟନ କରି କହିଛନ୍ତି ଇଣ୍ଟର୍ନେଟ୍ ଯୁଗରେ ମଧ୍ୟ ପୁସ୍ତକର ମହତ୍ତ୍ୱ ରହିଛି ଏବଂ ଯୁବକମାନଙ୍କ ମନକୁ ପୁସ୍ତକଗୁଡ଼ିକ ଉଜ୍ଜୀବିତ କରିବାରେ ସହାୟକ ହେଉଛି